କେନ୍ଦ୍ ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ ମନ୍ତୀ ରବିଶଙ୍କର ପ୍ରସାଦ ଏହା କହିଛନ୍ତି

ଦେଶର ସମସ୍ତ ପୋଷ୍ଟାଲ ଡିଭିଜନ ଅଧୀନରେ ଗୋଟିଏ ଲେଖାଏଁ ମହିଳା ଡାକଘର ଖୋଲାଯିବାକୁ ସରକାର ନିଷ୍ଟଉି ନେଇଛନ୍ତି ବୋଲି ସେ କହିଛନ୍ତି କେ ଶିବନ ଭାରତର ପରବର୍ତୀ ମହାକାଶ ଅଭିଯାନ ଗଗନ ଯାନ ଦେଶର ବିଙ୍କାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷମତାକୁ ବିଶ୍ୱରେ ପ୍ରତିଫଳିତ କରିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ମୁଖ୍ୟ କେ ଶିବନ କହିଛନ୍ତି

ଆଞ୍ଚଳିକ ସମସ୍ୟା ଗୁଡ଼ିକର ସମାଧାନ ସେଠାକାର ପ୍ରକ୍ରିୟା ମାଧ୍ଧମରେ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ବ୍ୟାଙ୍କ ପେମେଣ୍ଟ ଡିଜିଟାଲ ତଥା ଅଣଡିଜିଟାଲ କାରବାରରେ ବ୍ୟାଙ୍କଗୁଡ଼ିକ ପାଇଁ ଆର୍ବିଆଇ ସମୟସୀମା ଧାର୍ଯ୍ୟ କରିଛି

ସରକାରଙ୍କ ଅନେକ ଯୋଜନା ସତ୍ତ୍ ଅନେକ ପିଲା ଅଧାର୍ ପାଠ ଛାଡ୍ଥିବାବେଳେ ଅଷ୍ମ ଶ୍ରେଶୀରେ ପାଠ ପତୁଥିବା ଏହି ଛାତ୍ରୀ ଶୁଭସ୍କିତାଙ୍କର ଉଦ୍ୟମ ପୁଣି ସେମାନଙ୍କୁ ସ୍କୁଲକୁ ଫେରାଇ ଆଶିବା ପ୍ରସଙ୍ଙ ଏବେ ଚର୍ଚ୍ଚାରେ ରହିଛି

ଦୁଇଦିନ ପର୍ଯ୍ୟନ୍ତ ଏହି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଞଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି